ତିତ୍ଲି ରିଲିଫ ଓ ପୁନରୁଦ୍ଧାର ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଏହାସହିତ ଗଜପତି ଜିଲ୍ଲାବାସୀ ବିଶେଷକରି କାଜୁ ଚାଷ ଉପରେ ନିର୍ଭର କରନ୍ତି

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବା ପାଇଁ ରାଜ୍ୟ ପୁଲିସ ଡିଜି ରାଜନ୍ରେ ପ୍ରସାଦ ଶର୍ମା ନିର୍ଦ୍ଦେଶାନାମା ଜାରି କରିଛନ୍ତି

ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ରାସ୍ତା ଯୋଜନାକୁ ଅନୁମୋଦନ କରାଯାଇଛି

ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ

ସେ ପଣ୍କିମବଙ୍ଗର ବୋଲି ଜଶାପଡିଛି

ମୁତଦେହଟି ଗାଁ ଠାରୁ ଏକ କିଲୋମିଟର ଦୂରରେ ବାଲିରେ ପୋତି ହୋଇ ରହିଥିବା ଅବସ୍ତାରେ ଉଦ୍ଧାର ହୋଇଛି

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ଧକୁ ନଯିବାଲାଗି ମତସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି